ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଞଳରେ ପାଣି କମି ଯାଇଛି

ଆଜି ସମ୍ଲପୁରରେ ପ୍ବଳ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି

ବରଗଡ ସହରର ବିଶିପଡା ମଙ୍ଗଳାଜପୁରୀ ମୀରା ହୋଟେଲ ଗଳି ଶିବାନନ୍ଦ ନଗର ମନାବନ୍ଧପଡା ଅଞଳରେ ଘରଗୁଡିକରେ ବର୍ଷା ଜଳ ଜମି ରହିଛି ବହ୍ର ଚାଳଛପର ଘର ଭାଙ୍ଗିଯାଇଛି

ସହରର ଅନେକ ସ୍ତାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ରାଣୀପଥର ଠାରେ ରାସ୍ତା ଧୋଇଯିବା ଯୋଗୁଁ ବୌଦ୍ଧ ଫୁଲବାଶୀ ଯୋଗାଯୋଗ ବିଛିନ୍ନ ହୋଇପଡିଛି

କଟକ ଭୁବନେଶ୍ୱରର ତଳିଆ ଅଅଳଗୁଡିକରେ କମି ରହିଥିବା ବର୍ଷା ଜଳ ବହୁ ପରିମାଣରେ ହ୍ରାସ ପାଇଛି

ସିନାଜୋରିଠାରେ ରାସ୍ତା ଉପରେ ଘାଇ ହେବା ଫଳରେ ଯାତାୟତ ବନ୍ଦ ହୋଇଯାଇଛି ସେହିପରି ହରିହର ଜୋର ଏବଂ ବାଉରୀ ନାଳ ଉପରେ ବନ୍ୟା ଜଳସ୍ତର ବଢୁଛି

ଅନ୍ୟପକ୍ଷରେ ତରଭାଠାରେ ସାପ କାମୁଡାରେ ଜଶଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି

ପାର୍କ ଲାଇନ ମଣ୍ଡୁଆ ମାଗୁରଗାଡିଆ ଆଦି ଅଞ୍ଞଳରେ ଘର ଭିତରେ ବର୍ଷାପାଣି ପଶିଯାଇଛି

ତେବେ ଏହାର ପ୍ରଭାବ ଓଡିଶା ଉପରେ ରହିବ ବୋଲି ଆଞ୍ଚଳିକ ପାଶିପାଗ କେନ୍ଦ୍ ପୂର୍ବାନୁମାନ କରିଛି

ତେବେ ସମୁଦ୍ର ଅଶାନ୍ତ ଥିବାର୍ କୁଆରରେ ସେମାନଙ୍କର ଡଙ୍ଗ

ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି

ଶ୍ରୀ କୀଉଙ୍କ ବାହୁଡାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପୁରୀରେ ସମାଗମ ହୋଇଥିଲା

ରଥଗୁଡିକ୍ ସଶସ୍ତ ପୋଲିସ ଘେର ମଧ୍ଧରେ ରଖାଯାଇଛି ଆସନ୍ତାକାଲି ହରିଶୟନ ଏକାଦଶୀ ତିଥିରେ ଶ୍ରୀକୀଉମାନଙ୍କୁ ରଥ ଉପରେ ସୁନାବେଶରେ ସଜିତ କରାଯିବ

ଜନ ସମାଗମକୁ ଦୂଷ୍ଟିରେ ରଖ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି

ଦ୍ୱାରିକା ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ ହୋଇଥିଲା

ଶିବ୍ବାଞ୍ଚଳ ପୁଲିସ ନକଲି ପରୀକ୍ଷାର୍ଥୀ ବିନୋଦ ସିଂହ ଓ ପଙ୍କଜ କୁମାର ଓରଫ ସଞୀବକୁ ଅଟକ ରଖ ପଚରାଉଚରା କାରି ରଖିବା ସହିତ ସେମାନଙ୍କ କାଗଜପତ୍ର ଯାଞ କରୁଛି

ଟ୍ରକ ଡ୍ରାଇଭର ଗିରଫ ଭଦ୍ରକର ରାଣୀତାଲ ନିକଟ ରାହାଞ୍ଞଠାରେ ଘଟିଥିବା ଟ୍ରକ୍ ଦୁର୍ଘଟଶାରେ ଡ୍ରାଇଭର ଶ୍ରୀକାକୁଲମ ଜିଲ୍ଲାର କମିଟି ଥାନା ଅଅଳରୁ ଗିରଫ କରାଯାଇଛି